ଗତକାଲି କମିଟିର ପ୍ରଥମ ବୈଠକ ନ୍ଆଦିଲ୍କୀଠାରେ ଅନୁଷ୍ଠିତ ହୋଇଯାଇଛି

ଲୋକଙ୍କୁ ଚୀନ୍ ଯାତ୍ରା ନ କରିବା ଲାଗି ପରାମର୍ଶ ଦିଆଯାଇଛି

ଭୂତାଶୁ ସଂକ୍ରମଣ ସଂପର୍କରେ ସଚେତନତା ଲାଗି ଏକ ଜିଲ୍ଲାୁସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି

ଏହି ରୋଗର କାରଣ ଓ ନିରାକରଣ ସଂପର୍କରେ ଲୋକଙ୍କୁ ସଚେତନ କରିବା ଏହି ଦିବସ ପାଳନର ମ୍ରଖ୍ୟ ଉଦ୍ଦେଶ୍ୟ

ଏଥିପାଇଁ ବିଭିନ୍ତ ସ୍ସାନରେ ସଚେତନତା ଶୋଭାଯାତ୍ରା ଏବଂ ଆଲୋଚନାଚକ୍ରମାନ ଆୟୋଜନ କରାଯାଇଛି ଶ୍ରାଦ୍ଧ ଦିବସ ଉକ୍ଳ ଗୌରବ ମଧୁସୂଦନ ଦାସଙ୍କର ଆକି ହେଉଛି ଶ୍ରାଦ୍ଧ ଦିବସ

ଶିବିର ଅନୁଷିତ ହେବ

ଭୁବନେଶ୍ୱର ଆଞ୍ଚଳିକ ପାଶିପାଗ କେନ୍ଦ ପକ୍ଷରୁ ଏହି ସୂଚନା ଦିଆଯାଇଛି